ଶ୍ରୀ ମିଶ୍ର କହିଛନ୍ତି ଏଥ୍ପାଇଁ ପ୍ରତି କିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି

ଅନ୍ୟପକ୍ଷରେ ଭାରତୀୟ ବିମାନବାହିନୀ ପକ୍ଷରୁ ଲଗାତାର ଭାବେ ଦେଶବ୍ୟାପୀ ଅକୁଜେନ ଯୋଗାଣ ଜାରି ରହିଛି